ଗଣତନ୍ତ୍ରର ମନ୍ଦିରକୁ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷା ଦେବା ଦିଗରେ ସେମାନନେ ଯେଉଁ ଅସୀମ ତ୍ୟାଗ କରିଛନ୍ତି ତାହା ଆତଙ୍କବାଦ ବିରୋଧରେ ଲଡ଼େଇ କରିବାରେ ଆମକୁ ଶକ୍ତି ପ୍ରଦାନ କରିବ

ଆମ ସଂସଦକ୍ ସ୍ରରକ୍ଷା ପ୍ରଦାନ କରିବାପାଇଁ ଯେଉଁମାନେ ଆତୁବଳୀ ଦେଇଛନ୍ତି ଆମେ ସେମାନଙ୍କ ବୀରତ୍ୱକୁ ସ୍ମରଣ କରୁଛ୍ଟ୍ର